ନାଗରିକମାନଙ୍କର ଦାବି ଓ ଆପଭି ସମାଧାନ ସକାଶେ ଏସ୍ଓପି ପ୍ରସ୍ତୁତ କରିବାକୁ ମଧ୍ୟ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଏସ୍ସି ଆସାମ ଏନ୍ଆର୍ସି ସୁପ୍ରିମ୍କୋର୍ଟ କହିଛନ୍ତି ଆସାମ ନାଗରିକ ପଞ୍ଜିକରଣ ଚିଠା ପୁସ୍ତିକା ଏକ ଚିଠା ସ୍ତରରେ ରହିଛି ଏଣୁ ଏହାକୁ ଆଧାର କରି କାହାକୁ ବଳପୂର୍ବକ ରାଜି କରାଇବା ଭଳି ପଦକ୍ଷେପ ନିଆଯିବ ନାହିଁ ଲୋକମାନଙ୍କ ଦାବି ଓ ଆପଭିଗୁଡ଼ିକ ଉପରେ ପଦକ୍ଷେପ ନେବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ବା ଏସ୍ଓପି ଅବଲ୍ୟନ କରିବା ପାଇଁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସୁପ୍ରିମ୍କୋର୍ଟ କହିଛନ୍ତି ଯେଉଁ ଲୋକମାନଙ୍କର ନାମ ତାଲିକାରେ ସ୍ଥାନ ପାଇ ନାହିଁ ସେମାନଙ୍କୁ ଉପଯୁକ୍ତ ଓ ନିରପେକ୍ଷ ସୁଯୋଗ ପ୍ରଦାନ କରିବା ନିହାତି ଆବଶ୍ୟକ

ତେଣେ ଆସାମ୍ ଜାତୀୟ ନାଗରିକ ପଞ୍ଜିକରଣ ସମନ୍ୱୟ ରକ୍ଷାକାରୀ ପ୍ରତୀକ ହଜେଲା ଏନ୍ଆର୍ସି ଚିଠା ପ୍ରକାଶନ ସଂକ୍ରାନ୍ତୀୟ ସବିଶେଷ ସ୍ଥିତାବସ୍ଥା ରିପୋର୍ଟ ଗତକାଲି କୋର୍ଟରେ ଦାଖଲ କରିଛନ୍ତି ଆସାମ ମିନିଷ୍ଟର ଏନ୍ଆର୍ସି ଏନ୍ଆର୍ସି ପ୍ରସଙ୍ଗ ଉପରେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତ୍ତିକ୍ ଆସାମର ବରିଷ୍ଣ ମନ୍ତ୍ରୀ ହିମନ୍ତ ବିଶ୍ୱାସ ଶର୍ମା ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀ ଶର୍ମା କହିଛନ୍ତି ଏନ୍ଆର୍ସି ସଂଶୋଧନ ସଂକ୍ରାନ୍ତରେ ଆଇନ୍ଗତ ପ୍ରକ୍ରିୟା ବିଷୟରେ ମମତା ବାନାର୍ଚ୍ଚୀ କିଛି କାଶି ନାହାନ୍ତି କିମ୍ବା ରାଜନୈତିକ ଫାଇଦା ଉଠାଇବା ପାଇଁ ଜାଣିଶୁଣି ସେ ଏଭଳି ବିବୃତ୍ତି ଦେଉଛନ୍ତି

ଶ୍ରୀ ଶର୍ମା କହିଛନ୍ତି ଜାତୀୟ ନାଗରିକ ଚିଠା ତାଲିକାରେ ସ୍ଥାନ ପାଇବା ପାଇଁ ଯାହାସବୁ ମାନଦଣ୍ଡ ଆବଶ୍ୟକ ସେ ବିଷୟରେ ଆସାମର ଲୋକମାନଙ୍କୁ ଜଣାଅଛି ଏବଂ ଆପତ୍ତି ଓ ଦାବିଗୁଡ଼ିକ ସଂକ୍ରାନ୍ତରେ ପୁଣି ସୁଯୋଗ ଦିଆଯିବ ବୋଲି ଘୋଷଣା କରାଯାଇ ସାରିଛି କଂଗ୍ରେସ ଆର୍ଏସ୍ ଏନ୍ଆର୍ସି ଆସାମ ଜାତୀୟ ନାଗରିକ ପଞ୍ଜିକରଣ ଚିଠା ପୁସ୍ତିକା ପ୍ରକାଶନକୁ ନେଇ ରାଜ୍ୟସଭାକୁ ମୁଲତବୀ ରଖାଯିବା ପରିପ୍ରେକ୍ଷୀରେ ବିଜେପି ନେତାମାନେ ଉସ୍କେଇଲା ଭଳି ବିବୃତ୍ତି ଦେଇଥିବା କଂଗ୍ରେସ ଆଜି ଅଭିଯୋଗ କରିଛି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସର ବରିଷ୍ଣ ନେତା ଆନନ୍ଦ ଶର୍ମା କହିଛନ୍ତି ଏହି ପ୍ରସଙ୍ଗ ଉପରେ ସଭାଗୃହରେ ଆଲୋଚନା ଚାଲିଥିବା ବେଳେ ବିଜେପି ସଭାପତି ଅମିତ ଶାହା ଅଯଥା ଏବଂ ଉତ୍ତେଜନା ସୃଷ୍ଟି ହେଲା ଭଳି ବିବୃତ୍ତି ଦେଇଛନ୍ତି ପ୍ରସଙ୍ଗକୁ ଅନ୍ୟ ମୋଡ଼ ଦେବା ପାଇଁ ବିଜେପି ଉଦ୍ୟମ କରୁଥିବା କଥା ଦର୍ଶାଇ ଶ୍ରୀ ଶର୍ମା କହିଛନ୍ତି ଏନ୍ଆର୍ସି ର ନୀତିକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ କିନ୍ତୁ ଯେଉଁଭଳି ପ୍ରକ୍ରିୟାରେ ଏହାକୁ ପ୍ରସ୍ତୁତ କରାଯାଇଛି ସେଥିପ୍ରତି କଂଗ୍ରେସ ପ୍ରଶ୍ୱବାଚୀ ଉଠାଇଛି

ବିଜେପି ଏହି ପ୍ରସଙ୍ଗକୁ ରାଜନୀତି କରୁଥିବା ଅଭିଯୋଗ କରି ଶ୍ରୀ ଶର୍ମା କହିଛନ୍ତି ସୁପ୍ରିମ୍କୋର୍ଟ ନାଁରେ ବିଜେପି ଏହି ପ୍ରସଙ୍ଗରୁ ଓହରି ଯିବାକୁ ପ୍ରୟାସ ଚଳାଇଛି ଅମିତ ଶାହା ଏନ୍ଆର୍ସି ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଜି ସ୍ୱଷ୍ଟ ଭାବେ କହିଛନ୍ତି ଆସାମର ଏନ୍ଆର୍ସି ଚିଠା ତାଲିକା ଚୂଡ଼ାନ୍ତ ନୁହେଁ ଏବଂ ତାଳିକାରେ ଯେଉଁମାନଙ୍କ ନାମ ସ୍ଥାନ ପାଇ ନାହିଁ ସେମାନଙ୍କୁ ଜାତୀୟତାର ପ୍ରମାଣ କରିବା ପାଇଁ ଯଥେଷ୍ଟ ସୁଯୋଗ ଦିଆଯିବ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ଶାହା କହିଛନ୍ତି ତାଲିକାରେ ନାମ ଅନ୍ତର୍ଭୁକ୍ତ ଓ ଆପତ୍ତିଗୁଡ଼ିକ ସଂକ୍ରାନ୍ତରେ ଫଇସଲା ଚୃଡ଼ାନ୍ତ ନାଗରିକ ତାଲିକା ପୂର୍ବରୁ ସମ୍ପର୍ଶ୍ଣ କରାଯିବ ସେ କହିଛନ୍ତି ଏନ୍ଆର୍ସି ହେଉଛି ଦେଶର ସୁରକ୍ଷା ଏବଂ ଭାରତର ସାର୍ବଭୌମତ୍ୱକୁ ବଳବତ୍ତର ରଖିବା ଲାଗି ଏକ ପଦକ୍ଷେପ ଏନ୍ଆର୍ସି ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜନୀତି କରୁଥିବା ଦର୍ଶାଇ ଶ୍ରୀ ଶାହା କହିଛନ୍ତି ଅନ୍ଦ୍ରପ୍ରବେଶକାରୀ ବାଙ୍ଗଲାଦେଶ ନାଗରିକଙ୍କ ଦେଶର୍ ବିଦା କରିବା ପାଇଁ କଂଗ୍ରେସର ସାହସ ନାହିଁ ସେ କହିଛନ୍ତି ଅବୈଧ ଅନୁପ୍ରବେଶକାରୀଙ୍କ ସଂକ୍ରାନ୍ତରେ କଂଗ୍ରେସ ତାର ଆଭିମୁଖ୍ୟ ସ୍ୱଷ୍ଟ କରିବା ଉଚିତ୍ ଶ୍ରୀ ଶାହା କହିଛନ୍ତି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉପରେ ଅନେକ ନେତା କହିଛନ୍ତି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କେହି ହେଲେ କହିଲେ ନାହିଁ ଯେ ଏହା ଚୃଡ଼ାନ୍ତ ତାଳିକା ନୁହେଁ ଏହା ଏକ ଚିଠା ତାଲିକା ତାଙ୍କ ପାର୍ଟି ବାଙ୍ଗଲାଦେଶୀ ଅବୈଧ ଅନୁପ୍ରବେଶକାରୀମାନଙ୍କୁ ଦେଶରୁ ବିଦା କରିବା ଲାଗି ଉଦ୍ୟମ ଜାରି ରଖିବ ଶ୍ରୀ ଶାହା କହିଛନ୍ତି ଏନ୍ଆର୍ସି ବିରୁଦ୍ଧରେ ତ୍ଦଶମଳ କଂଗ୍ରେସ ଓ ଅନ୍ୟ ପାର୍ଟିଗୁଡ଼ିକ ବିଷ ଉଦ୍ଗାର କରୁଛନ୍ତି କିନ୍ତୁ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ସଂକ୍ରାନ୍ତରେ କେହି ହେଲେ ନିଜର ଆଭିମୁଖ୍ୟ ସ୍ୱଷ୍ଟ କରୁ ନାହାନ୍ତି ସେ କହିଛନ୍ତି କୌଣସି ଭାରତୀୟଙ୍କୁ ତାଲିକାରୁ ବାଦ୍ ଦିଆଯାଇ ନାହିଁ ଏବଂ ଯେଉଁମାନେ ନିଜର ନାଗରିକତ୍ୱର ପରିଚୟ ଦେଇପାରି ନାହାନ୍ତି କେବଳ ସେଇମାନଙ୍କୁ ହିଁ ତାଲିକାରୁ ବାଦ୍ ଦିଆଯାଇଛି ନାଇଡ଼ୁ ଆଜାଦ୍ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯିବା ପରେ ସଭା ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡ଼ ବିରୋଧୀ ଦଳ ନେତା ଗ୍ରଲାମନବୀ ଆଜାଦଙ୍କୁ ତାଙ୍କ ପ୍ରକୋଷ୍ଠକୁ ଡାକି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରୀ ନାଇଡ଼ୁ କହିଛନ୍ତି ଆସାମର ଜାତୀୟ ନାଗରିକ ପଞ୍ଜିକରଣ ଚିଠା ପୁସ୍ତିକା ଉପରେ ଭଲ ଆଲୋଚନା ଚାଲିଥିଲା କିନ୍ତୁ ଶେଷ ଆଡ଼କୁ ଏଥିରେ ବିଘ୍ନ ସ୍ଚଷ୍ଟି ହେବା ଅତି ଦୁଃଖର ବିଷୟ ସେ କହିଛନ୍ତି ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସବୁ ରାଜନୈତିକ ଦଳର ସଦସ୍ୟମାନଙ୍କ ଦାବି ଅନୁଯାୟୀ ସେ ପ୍ରଶ୍ରକାଳକୁ ବାତିଲ କରିଥିଲେ କିନ୍ତୁ ଆଲୋଚନା ସମ୍ପର୍ଣ୍ଣ ହୋଇ ନ ପାରିବା କିମ୍ବା ସରକାରଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ନ ମିଳିବା ଦ୍ୱାରା ପ୍ରଶ୍ୱକାଳ ବାତିଲ କରିବାର ମୁଖ୍ୟ ଉଦ୍ଦେଶ୍ୟ ଫଳବତୀ ହୋଇପାରି ନାହିଁ ବିରୋଧୀ ଦଳର କେତେକ ସଦସ୍ୟ ସଭାଗୂହର ମଧ୍ୟଭାଗରେ ହୋହାଲ୍ଲା କରିବା ଅତି ବିଶ୍ଖଖଳ ଓ ଆଶାତିତ ବ୍ୟବହାର ବୋଲି ଶ୍ରୀ ନାଇଡ଼ୁ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଆଲୋଚନାର ଶେଷ ଆଡ଼କ୍ ଯେଭଳି ବାଧା ସୃଷ୍ଟି କରାଗଲା ସେଥିର୍ ଜଣାପଡୁଛି ଏହା ପୂର୍ବ ପ୍ରସ୍ତୁତ ଯୋଜନା ଥିଲା ଏବଂ ଏଭଳି ଯୋଜନା ଅତି ଦୁର୍ଭାଗ୍ୟ ଜନକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସହମତି ଆଡ଼କୁ ଆଗେଇଥିଲା ବେଳେ ଏଥିରେ ବାଧା ସୃଷ୍ଟି ହୋଇଥିବାରୁ ଶ୍ରୀ ନାଇଡୁ କ୍ଷୋଭ ପ୍ରକାଶ କରିଛନ୍ତି

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରୀ କରାଯାଇଥିବା ତଥ୍ୟ ଅନୁଯାୟୀ କୋଇଲା ସୋଧିତ ଉତ୍ପାଦ ସାର ଇସ୍କାତ ଓ ସିମେଣ୍ଟ ଭଳି ଆଠଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅଭିବୃଦ୍ଧି ଭଲ ହୋଇଥିଲା ବେଳେ ସିମେଣ୍ଟ ସୋଧିତ ଉତ୍ପାଦ ଏବଂ କୋଇଲା କ୍ଷେତ୍ରରେ ସବୁଠାରୁ ଭଲ ଅଭିବୃଦ୍ଧି ହାସଲ ହୋଇଛି

ଅଶୋଧିତ ତେିଳ ଓ ପ୍ରାକୃତିକ ବାଷ୍ପ ଉତ୍ପାଦନ ହ୍ରାସ ପାଇବା ଦ୍ୱାରା ଅଭିବୃଦ୍ଧିହାର କମ୍ ହୋଇଥିବା ସେତେବେଳେ ଦର୍ଶା ଯାଇଥିଲା

ଲଚ୍ଏମ୍ ରୋହିଙ୍ଗ୍ୟା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦେଶ ଭିତରକୁ ରୋହିଙ୍ଗ୍ୟାମାନଙ୍କର ପୁଣି ଅବୈଧ ପ୍ରବେଶକୁ ରୋକିବା ପାଇଁ ସୀମା ସ୍ୱରକ୍ଷା ବାହିନୀ ଓ ଆସାମ୍ ରାଇଫଲ୍ୱ ବାହିନୀକୁ ମୁତୟନ କରାଯାଇଛି ଲୋକସଭାରେ ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ଶ୍ରୀ ସିଂହ କହିଛନ୍ତି ରୋହିଙ୍ଗ୍ୟାମାନଙ୍କ ଆତଜାତ ଉପରେ ନଜର ରଖିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯଦି କେହି ରୋହିଙ୍ଗ୍ୟା କୌଣସି ରାଜ୍ୟରେ ପ୍ରବେଶ କରିଥାନ୍ତି ସେ କ୍ଷେତ୍ରରେ ବିହିତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ସେମାନଙ୍କର ପରିଚୟ ଓ ବାୟୋମେଟ୍ରିକ୍ ସଂଗ୍ରହ କରିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି ସେ କହିଛନ୍ତି ରାଜ୍ୟମାନଙ୍କଠାର୍ଚ ରିପୋର୍ଟ ପାଇଲା ପରେ ଏହାକୁ ବୈଦେଶିକ ମନ୍ତ୍ରଣାଳୟକ୍ର ପଠାଯିବ ଏବଂ ବୈଦେଶିକ ମନ୍ତ୍ରଣାଳୟ ରୋହିଙ୍ଗ୍ୟାମାନଙ୍କ ପ୍ରତ୍ୟାର୍ପଣ ଦିଗରେ ପଦକ୍ଷେପ ନେବ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଆମେରିକା ଏହି ନିଷ୍ପଭିକ୍ ଶୀଘ କାର୍ଯ୍ୟକାରି କରିବ ବୋଲି ଭାରତ ଆଶା ରଖିଛି ଭାରତ କହିଛି ନୂଆଦିଲ୍ଲୀ ଆମେରିକାର ଏକ ପ୍ରମୁଖ ପ୍ରତିରକ୍ଷା ଭାଗିଦାରୀ ରାଷ୍ଟ୍ର ବୋଲି ମର୍ଯ୍ୟଦା ଦେବ ବୋଲି ଯେଉଁ ନିଷ୍ପଭି ନେଇଛି ତାହା ଯଥାଯଥ ଏବଂ ବହ୍ରଦେଶୀୟ ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥାରେ ଭାରତ ଏକ ଦାୟିତ୍ୱଶୀଳ ରାଷ୍ଟ୍ର ଭାବେ ପ୍ରମାଣିତ ହୋଇପାରିଛି ଏହି ବିଜ୍ଞପ୍ତିରେ କୁହାଯାଇଛି ଆମେରିକା ପକ୍ଷରୁ ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବାଶିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବୈଷୟିକ ସହଯୋଗ ଓ କାରିଗରି ଜ୍ଞାନକୌଶଳ କ୍ଷେତ୍ରରେ ସହଭାଗିତାକୁ ଆହୁରି ମଜବୁତ କରିବ ବିଜେପି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତକୁ ନେଇ ଆଜି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପ୍ରତି ତାହଲ୍ୟ ପ୍ରକାଶ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଅନାସ୍ତା ପ୍ରସ୍ତାବ ଆଗତ କରି ସେମାନଙ୍କ ମଧ୍ୟରେ ଦୁର୍ବଳତା ପଦାକୁ ଆସିଛି ନୂଆଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳଗୁଡ଼ିକ ଦ୍ୱାରା ଆଗତ ଏହି ପ୍ରସ୍ତାବ ସେମାନଙ୍କ ମଧ୍ୟରେ ରାଜନୈତିକ ଦୁର୍ବଳତା ଅପରିପକ୍ୱତା ଏବଂ ବୁଝାମଣାର ଅଭାବ ବିଷୟ ଲୋକଲୋଚନକୁ ଆସି ପାରିଛି ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାର ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଅନାସ୍ତା ପ୍ରସ୍ତାବରେ ବିଜୟ ଦୃଷ୍ଟିରୁ ଏନ୍ଡିଏ ର ସବୁ ଅଂଶିଦାର ଦଳଗୁଡ଼ିକର ସଦସ୍ୟମାନେ ପ୍ରଶଂସାର ଯୋଗ୍ୟ ପିଏମ୍ ଇଣ୍ଡିପେଣ୍ଡେନ୍ସ ସ୍ୱାଧୀନତା ଦିବସ ଅଭିଭାଷଣ ପାଇଁ ନିଜର ମତାମତ ଓ ଚିନ୍ତାଧାରା ଜଣାଇବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ ଜଣାଇଛନ୍ତି